ଚତୁର୍ବ୍ଧା ମୂର୍ତି ରତୁ ସିଂହାସନକୁ ବିଜେ କରିଛନ୍ତି

ଶେଷରେ ରସଗୋଲା ଖୁଆଇ ମାଙ୍କ ମାନଭଞ୍ଚନ କରି ପ୍ରଭୁ ମନ୍ଦିର ଭିତରକୁ ଯାଇଥିଲେ

ଅନ୍ୟପକ୍ଷରେ ଆଜି ଚନ୍ଦ୍ରଗ୍ରହଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ ନୀତିକାନ୍ତିର ବ୍ୟବସ୍ରା କରାଯାଇଛି

ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟତର ହେଉଥିବାରୁ ଏହାକୁ ସୁପର୍ ମୁନ୍ କୁହାଯାଇଛି

ଅନୁଷ୍ଷିତ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହିସବୁ ବ୍ୟବସ୍ତାର ଲୋକାର୍ପଶ କରିଥିଲେ

ଭୁବନେଶ୍ୱର ଆଇଆଇଟିରେ ଗୁଣାତ୍କକ ଶିକ୍ଷାଦାନ ସହ ଭିଭିମି ଉପରେ ଗୁରୁତ୍ ଦିଆଯାଉଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ଆର୍ଭି ରାଜକୁମାର କହିଛନ୍ତି

ଦେଶ ବିଦେଶର ବିଭିନ୍ ଦଳ ପହଞ୍ଚବାରେ ଲାଗିଛନ୍ତି

ପ୍ରଥମ ଦିନ ତିନୋଟି ଦଳର ପ୍ରତିଯୋଗିତା ଅନୁଷିତ ହେବ